ଆସନ୍ତାକାଲି ସନ୍ଧ୍ୟାରେ ସେ ମ୍ରଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

ପ୍ରେରଣ କରାଯାଇଥିବା ଆମେରିକୀୟ ମହାକାଶା ପ୍ରଯୁକ୍ତି ବିଦ୍ୟାରେ ନିର୍ମିତ ନାନୋ ଉପଗ୍ରହ ଗୋଟିଏ ପରେ ଗୋଟିଏ ଉତ୍କ୍ଷେପଣ ଯାନଠାରୁ ଅଲଗା ହୋଇଯିବ

କାର୍ଟୋସାଟ୍ ହେଉଛି ଏହି ଶ୍ରେଶୀର ନବମ ଉପଗ୍ରହ ଏବଂ ତୂତୀୟ ପିଢ଼ିର ଛଡ଼ାଯାଇଥିବା ସିରିଜ୍ର ପ୍ରଥମ ବୋଲି କ୍ହାଯାଉଛି

ଏଥିସହିତ କେନ୍ଦ୍ର ବଜେଟ୍ ମାଧ୍ୟମରେ ଏଫ୍ସିଆଇକୁ ଅତିରିକ୍ତ ଅଂଶଧନ ପୁଞ୍ଜି ଦିଆଯାଇପାରିବ ଏହାଦ୍ୱାରା ଅଧିକ ଖାଦ୍ୟଶସ୍ୟ ମହକ୍ରଦ୍ ରଖିବାପାଇଁ ଏଫ୍ସିଆଇ ପାଖରେ ପର୍ଯ୍ୟାପ୍ତ ରାଶି ଉପଲହ୍ଧ ହେବ ଏହାଦ୍ୱାରା ଏଫ୍ସିଆଇକୁ ଉଦ୍ଧାର ନେବାକୁ ପଡ଼ିବ ନାହିଁ ଓ ସୁଧ ବାବଦରେ ଏହାକୁ ଯେଉଁ ଅର୍ଥ ଦେବାକୁ ପଡ଼ୁଥିଲା ତାହା ଆଉ ଦେବାକୁ ପଡ଼ିବ ନାହିଁ ଏହାର ଫଳସ୍କର୍ପ ଖାଦ୍ୟ ସବ୍ସିଡି ହାସ ପାଇବ

ଏହି ନିଷ୍ପଭିକୁ ପଶ୍ଚିମବଙ୍ଗ ବିହାର ଓଡ଼ିଶା ଆନ୍ଧ୍ରପ୍ରଦେଶ ଓ ମେଘାଳୟ ସମେତ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳର କୃଷକମାନେ ଲାଭାନ୍ୱିତ ହେବେ

ଏଥିପାଇଁ ଅଳ୍ପ ହାରର ଲାଇସେନ୍ସ ଫି' ଦେବାକୁ ପଡ଼ିବ ଏହି ଜମିରେ ତିରୁପତି ବିମାନ ବନ୍ଦରଠାରେ ଏକ ଲାଉଞ୍ଜ୍ ନିର୍ମାଣ କରାଯିବ ଏହି ଲାଉଞ୍ରେ ଯାତ୍ରୀମାନଙ୍କପାଇଁ ଅତିରିକ୍ତ ସୁବିଧା ଉପଲହ୍ଧ ହେବ

ଜାତିସଂଘ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିୟନ୍ତ୍ରଣ ରାଜିନାମାରେ ଏହାର ମଧ୍ୟ ଉଲ୍ଲେଖ ରହିଛି ଝାଡ଼ଖଣ୍ଡ ଇଲେକ୍ସନ୍ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଖୁବ୍ ଜୋର୍ସୋର୍ରେ ଚାଲିଛି ଶନିବାର ଦିନ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ପ୍ରଚାର ସରଗରମ ହେବାରେ ଲାଗିଛି

ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ପ୍ରାଣମ୍ଭର୍ଚ୍ଛା ଉଦ୍ୟମ ଚଳାଇଛନ୍ତି

ଆସନ୍ତାକାଲି ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ

ତିନି ଦଳ ପକ୍ଷରୁ ମନୋନୀତ ହୋଇଥିବା ଉଦ୍ଧବ ଗତରାତିରେ ରାଜଭବନରେ ରାଜ୍ୟପାଳ ଭଗତ୍ ସିଂହ କୋଶିଆରୀଙ୍କୁ ଭେଟି ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟକୁ ସୁଯୋଗ ଦେବାକୁ କହିଛନ୍ତି ରାଜ୍ୟପାଳଙ୍କୁ ଭେଟିଥିବା ନେତାମାନଙ୍କ ମଧ୍ୟରୁ ଜଣେ ବରିଷ୍ଣ ନେତା କହିଛନ୍ତି ଆସନ୍ତାକାଲି ସନ୍ଧ୍ୟାରେ ମୁମ୍ୟାଇର ଶିବାଜୀ ପାର୍କରେ ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ଭାରେବ ଶପଥ ଗ୍ରହଣ କରିବେ

ଆଜି ସକାଳେ ମହାରାଷ୍ଟ୍ର ବିଧାନସଭାର ଏକ ସ୍ୱତନ୍ତ୍ର ଅଧବବେଶନ ଡକାଯାଇଛି

ଅଧିବେଶନ ଆରମ୍ଭରେ ଏନ୍ସିପି ସାଂସଦ ସୁପ୍ରିୟା ସୁଲେ ବିଧାନ ଭବନ ପ୍ରବେଶ ପଥରେ ନବନିର୍ବାଚିତ ବିଧାୟକମାନଙ୍କୁ ଶୁଭେଚ୍ଛା କଣାଇଛନ୍ତି କାମଚଳା ବାଚସ୍କତି କାଳିଦାସ ଶପଥ ପାଠ ପରସିଚାଳନା କରିବା ଲାଗି ବାବନ୍ ରାଓ ପଚପୁଟେ ବିଜୟ କୁମାର ଗାଭିତ୍ ଏବଂ ରାଧାାକ୍ରିଷ୍ଟ ଭିକେ ପାଟିଲ୍ଙ୍କ ନାମ ଘୋଷଣା କରିଛନ୍ତି ତେବେ ପଚପୁଟେ ଓ ଗାଭିତ୍ ପ୍ରଥମେ ଶପଥ ନେଇଥିବାବେଳେ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବୀଶ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଛଗନ ଭୁଜବଳ ଓ ପୂର୍ବତନ ବାଚସ୍କତି ତଥା ଏନ୍ସିପି ସଦସ୍ୟ ଦିଲୀପ ୱାଲ୍ଶେ ପାଟିଲ୍ ଏବଂ ବିଜେପିର ହରିବାବୁ ବଗ୍ତେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ସ୍କଚନାଯୋଗ୍ୟ ରାଜ୍ୟପାଳ କୋଶିୟାରୀ ଗତକାଲି ରାତିରେ କାଳିଦାସଙ୍କୁ କାମଚଳା ବାଚସ୍କତି ଭାବେ ନିଯୁକ୍ତ କରିଥିଲେ

ପାକିସ୍ତାନ ସହ ସୀମାରେ ନିୟନ୍ତ୍ରଣ ରେଖାରେ ଏହାକୁ ମୁତୟନ କରାଯାଇଛି

କେକେ ଆଡ଼୍ଭାଇଜରୀ ଏଶେତେଣେ ପଡ଼ିଥିବା ବିସ୍କୋରକ ପଦାର୍ଥଗୁଡ଼ିକର ବିପଦରୁ ମୁକ୍ତ ରହିବାପାଇଁ ସଂଘର୍ଷ କୋନ୍କୁ ନ ଯିବାକୁ ଜମ୍ମୁ କାଶ୍ମୀର ପୁଲିସ୍ ଲୋକମାନଙ୍କୁ ପରାମର୍ଶ ଦେଇଛି ଲୋକମାନଙ୍କୁ ପୁଲିସ୍କୁ ସହଯୋଗ କରିବାପାଇଁ ଅନୁରୋଧ କରାଯିବାକୁ ମଧ୍ୟ କୁହାଯାଇଛି ଯେପର୍ଯ୍ୟନ୍ତ ସେହିସବୁ ବିସ୍ଫୋରକ ପଦାର୍ଥଗୁଡ଼ିକୁ ସଂଗ୍ରହ କରା ନ ଯାଇଛି ସେ ପର୍ଯ୍ୟନ୍ତ ସେସବୁ ସ୍ଥାନକୁ ଯିବାପାଇଁ ସର୍ବସାଧାରଣଙ୍କୁ ବାରଣ କରାଯାଇଛି ଟ୍ରମ୍ପ୍ ଇମ୍ପିଚ୍ମେଣ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବର ଶୁଣାଣି ସମୟରେ ଶ୍ରୀ ଟ୍ରମ୍ପ୍ ନିଜେ ଉପସ୍ଥିତ ରହିବା କିମ୍ବା ତାଙ୍କର ଜଣେ ପ୍ରତିନିଧିକ୍କୁ ପଠାଇବାକୁ ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ୍ର ଏକ ମୁଖ୍ୟ କଂଗ୍ରେସ କମିଟି ଆମନ୍ତ୍ରଣ ଜଣାଇଛି

କୋ ବିଦେନ୍ଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ୟୁକ୍ରେନ୍ ଉପରେ ଚାପ ପକାଇବାକୁ ଶ୍ରୀ ଟ୍ରମ୍ପ୍ ଆମେରିକାର ସାମରିକ ସହାୟତା ବନ୍ଦ୍ କରିଦେବାକୁ ଧମକ ଦେଇଥିଲେ କି ନାର୍ହି ତାହାର ଏଥିରେ ତଦନ୍ତ କରାଯାଉଛି ଜୋ ବିଦେନ୍ ଆସନ୍ତା ବର୍ଷର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ୍ ପାର୍ଟିରୁ ପ୍ରାର୍ଥୀ ହେବା ଦୌଡ଼ରେ ପ୍ରଥମ ସ୍ଥାନରେ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ କୌଣସି ପ୍ରକାରର ଭୁଲ୍ କାର୍ଯ୍ୟ କରି ନ ଥିବାର ଦର୍ଶାଇ ଏହି ତଦନ୍ତ ତାଙ୍କୁ ଡରାଇବା ଓ ଧମକାଇବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି କୋହଲି ର୍ୟାଙ୍କିଙ୍ଗ୍ ଦିବାରାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର କ୍ୟାପ୍ଟେନ୍ ବିରାଟ କୋହଲି ତାଙ୍କର ଶତକ ବଳରେ ପ୍ରମୁଖ ପାହ୍ୟାର କ୍ରିକେଟ୍ ଖେଳାଳି ଷ୍ଟିଭ୍ ସ୍କିଥ୍କ ନିକଟବର୍ତ୍ତୀ ହେବାକୃ ଯାଉଛନ୍ତି

ଅଗ୍ରୱାଲ୍ ବାଂଲଶଦେଶ ବିପକ୍ଷରେ ପ୍ରଥମ ଟେଷ୍ଟରେ ଦ୍ୱି ଶତକ ହାସଲ କରିଥିଲେ